ଟିକାକରଣ କ୍ଷେତ୍ରରେ ଭାରତର ଆଉଏକ ସଫଳତା

ପିଏମ୍ କୋଭିଡ୍ ସମଗ୍ର ଭାରତବର୍ଷ ଐକ୍ୟବଦ୍ଧ ହୋଇ ଗତବର୍ଷ କରୋନାକୁ ପରାସ୍ତ କରିଥିଲା ଏବଂ ସେହି ସମାନ ବିଚାରଧାରା ସହିତ ଅଧିକ ସମନ୍ୱୟ ରକ୍ଷାକରି ଦେଶ ପୁଣି ଥରେ ଦ୍ରତଗତିରେ କରୋନାକୁ ହରାଇପାରିବ ବର୍ତ୍ତମାନ ଜାରିଥିବା କୋଭିଡ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମ୍ପର୍କରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ଔଷଧପତ୍ର ଅକ୍ଟିଜେନ ଭେଷ୍ଟିଲେଟର ଓ ଟିକାକରଣର ବିଭିନ୍ନ ଦିଗ ଉପରେ ବୈଠକରେ ଆଲୋଚନାରେ ହୋଇଥିଲା ପରୀକ୍ଷଣ ନିରୀକ୍ଷଣ ଓ ଚିକିତ୍ସାର ବିକ୍ସ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ ମହାମାରୀଜନିତ ମୃତ୍ୟୁହାର ରୋକିବା ନିମନ୍ତେ ଆଗୁଆ ପରୀକ୍ଷଣ ଓ ଉପଯୁକ୍ତ ନିରୀକ୍ଷଣର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନ ତତ୍ପର ଏବଂ ସମ୍ଭେଦନଶୀଳ ହେବା ଉଚିତ ବୋଲି ସେ କହିଛନ୍ତି ମହାମାରୀର ପରିଚାଳନା ନିମନ୍ତେ ରାଜ୍ୟଗୁଡିକ ସହିତ ସମନ୍ୱୟକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କୋଭିଡ ରୋଗୀମାନଙ୍କ ପାଇଁ ଅଧିକରୁ ଅଧିକ ହସ୍ପିଟାଲ ଶଯ୍ୟା ଉପଲବ୍ଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ସେ କହିଥିଲେ ଅସ୍ଥାୟୀ ହସ୍ପିଟାଲ ଏବଂ ଆସୋଲେସନ ସେକ୍ଷରଗୁଡିକ ଜରିଆରେ ଅତିରିକ୍ତ ବେଡ ଯୋଗାଇ ଦେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ଔଷଧପତ୍ରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ଭେଷଜ ଶିଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ରେମଡେସିଭିର୍ ଏବଂ ଅନ୍ୟାନ୍ୟ ଔଷଧପତ୍ରର ଯୋଗାଣ ସ୍ଥିତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ଔଷଧ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ସମୟବଦ୍ଧ ଭାବେ ରାଜ୍ୟଗୁଡ଼ିକୁ ତୁରନ୍ତ ଔଷଧ ଯୋଗାଣ ପ୍ରସଙ୍ଗର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ସେହିପରି ଚିକିସାରେ ବ୍ୟବହୃତ ଅକ୍ଟିଜେନ୍ ଆମଦାନୀ ପ୍ରସଙ୍ଗରେ ଶ୍ରୀ ମୋଦି କହିଚ୍ଚନ୍ତି ମଞ୍ଜୁର ହୋଇଥିବା ଅକ୍ସିଜେନ୍ ପ୍ଲାଙ୍କ ନିର୍ମାଣ ପ୍ରକ୍ରିୟା ଦ୍ରତଗତିରେ ଆରମ୍ଭ କରାଯାଉ

ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ଅକ୍ଟିଜେନ୍ ଏବଂ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ଉପକରଣ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଭେଷ୍ଟିଲେଟରର ଉପଲହ୍ଧତା ଓ ଯୋଗାଣ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଟିକାକରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ନିଜ କ୍ଷମତାର ସମ୍ପର୍ଣ୍ଣ ଉପଯୋଗ କରିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ବୈଠକରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡକୁର ପିକେ ମିଶ୍ର କେନ୍ଦ୍ର ଗୃହସଚିବ ଅଜୟ କୁମାର ଭଲ୍ଲା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଔଷଧ ସଚିବ ଏସ୍ ଅପର୍ଣ୍ଣା ଏବଂ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ବିକେପଲ୍ ଉପସ୍ଥିତ ଥିଲେ

କୋଭିଡ ନାଇଷ୍ଟିନ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏନ୍ଟିଏ ଏହି ପରୀକ୍ଷାକୁ ସ୍ଥଗିତ ରଖିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗଶମାଧ୍ୟମକୁ ଜାରି କରିଥିବା ବିଞ୍ଜପ୍ତିରେ ଏହି ସ୍ବଚନା ଦେଇଛନ୍ତି

ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି

କୋଭିଡ ଟିକା କୋଭିଡ ନାଇଣ୍ଟିନ୍ ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲ୍ଖେନୀୟ ସଫଳତା ହାସଲ କରିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ ସମ୍ଭଳର ସମ୍ପୂର୍ଣ୍ଣ ଓ ସର୍ବାଧିକ ସଦ୍ବିନିଯୋଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଟିକାଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି

ଦୈନିକ ସଂକ୍ରମଣ ସଂଖ୍ୟା ଦିନକୁଦିନ ଅହେତୁକ ଭାବେ ବଢ଼ିଚାଲିଛି

କୋଭିଡ ସଂକ୍ରମଣ ହ୍ରାସ ପାଇବାରୁ ଫେବ୍ୟାରୀ ମାସରେ ଏହାକ୍ର ବନ୍ଦ କରି ଦିଆଯାଇଥିଲା

ଫଳରେ ଲୋକମାନଙ୍କୁ ଉନ୍ନତ ଚିକିତ୍ସ ସୁବିଧା ଯୋଗାଇ ଦିଆଯାଇଥିଲା

ହିଡ୍ମା ମାଓ ସଂଗଠନ ପିପୁଲ୍ସ ଲିବରେସନ ଗରିଲା ଆର୍ମି ପିଏଲ୍ଜିଏ ପ୍ରତିନିଧିତ୍ୱ କରୁଛି

ଭୀମା ମାଣ୍ଡଭି ହତ୍ୟା ମାମଲାରେ ଏନ୍ଆଇଏ ଗତବର୍ଷ ହିଡ୍ମା ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିପି ରାମାନୁଜଚାର୍ଯ୍ୟ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଆଜି ମହାନ୍ ଦାର୍ଶନିକ ସନ୍ତୁ ଓ ସମାଜ ସଂସ୍କାରକ ରାମାନୁଜାଚାର୍ଯ୍ୟଙ୍କ କୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏହି ଅବସରରେ ଶ୍ରୀ ନାଇଡୁ କହିଛନ୍ତି ଯେ ରାମାନୁଜାଚାର୍ଯ୍ୟ ବେଦାନ୍ତ ଓ ବୈଷ୍ଣବ ଧର୍ମର ପ୍ରଚାରକ ଥିଲେ ଏବଂ ବିଶ୍ୱ ଭାତୃତ୍ୱ ଭାବ ତାଙ୍କ ବାର୍ତ୍ତାର ମୁଖ୍ୟ ଆଧାର ଥିଲା ମାନବ ସମାଜକୁ ମାର୍ଗଦର୍ଶନ କରିବାରେ ଏହି ମହାନ୍ ସନ୍ତୁଙ୍କ ବାଣୀ ସର୍ବଦା ଶାସ୍ୱତ ଓ ଚିରନ୍ତନ ସ୍କୋତ ହୋଇ ରହିବ ଆଇପିଏଲ ଆଜି ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ ଅପରାହ୍ରରେ ଅନୁଷ୍ଠିତ ହେଉଥିବା ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବାର ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ